ସ୍ୱୟଂ ସହାୟକ ଗୋଷୀଗୁଡିକ ଦାରିଦ୍ର୍ୟ ଦୂରୀକରଣ ଦିଗରେ ମେରୁଦଶ୍ତଭାବେ କାର୍ଯ୍ୟ କରୁଛନ୍ତି

ବିଭିନ୍ନ ସଂକୀର୍ଭନ ମଣ୍ଣଳୀ ଦ୍ୱାରା ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘର ଘର ବୁଲାଯାଉଛି

ଏହା ଏକ ଗଶପର୍ବ ଭାବେ ଜିଲାରେ ପାଳିତ ହୋଇ ଆସୁଥିବାରୁ ଠାକୁରମାନଙ୍କୁ ବିମାନରେ ବସାଇଯାଇ ବିଭିନ୍ନ ସ୍ଚାନ ପରିକ୍ରମା କରାଯାଉଛି

ଏହି ଅବସରରେ ବିଭିନ୍ନ ସ୍ଥାନରେ ଗୋପାଳମାନଙ୍କ ପାରମ୍ପାରିକ ଉଗାଳ ସହିତ ଲଉଡ଼ି ଖେଳ ପରିବେଶକୁ ଭକ୍ତିମୟ କରିଦେଇଛି

ଏହି ଅବସରରେ ଆକି ଅପରାହ୍ବରେ ଶ୍ରୀଜଗନ୍ୱାଥଙ୍କ ଚଳନ୍ତୀ ପ୍ରତିମା ଦୋଳଗୋବିନ୍ଦ ଭ୍ରଦେବୀ ଓ ଶ୍ରୀଦେବୀଙ୍କ ସହିତ ବିମାନରେ ଯାଇ ମନ୍ଦିର ବାହାରେ ଥିବା ଦୋଳବେଦୀ ଉପରେ ବିଜେ କରିବେ ସେଠାରେ ଶ୍ରୀକୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେବା ସହ ଦୋଳବେଦୀ ଉପରେ ଶ୍ରୀକୀଉଙ୍କ ସମ୍ମୁଖରେ ନୃତନ ପଞିକା ପାଠ କରାଯିବ

ଏହି ପର୍ବ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମସ୍ତ ଓଡିଆଙ୍କ ଜୀବନରେ ସୁଖ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ସେ କାମନା କରିଛନ୍ତି ଏହି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଶୁଭେଛା ଜଣାଇଛନ୍ତି

ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ଓଡିଆ ଅଫିସର ହୃଷୀକେଶ ପଣ୍ଢାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି ତାଙ୍କୁ ଆଦିବାସୀ ମନ୍ତଶାଳୟ ଏକ୍ଟପର୍ଟ ପ୍ୟାନେଲ ମୁଖ୍ୟ ଭାବେ ନିଆଯାଇଛି

ତିନିମାସ ମଧ୍ଧରେ ପ୍ୟାନେଲ ରିପୋର୍ଟ ପ୍ରଦାନ କରିବ

ଏହିପରିପ୍ରେଷୀରେ ନୟାଗଡ ପଠାଶି ସାମନ୍ତ ଅଡିଟୋରିୟମ ଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା

ଏହି ସମୟରେ ଦୁଇ ଜଶ ଦୁର୍ବୂତ୍ତ ବାଇକ୍ରେ ଆସି ସେମାନଙ୍କୁ ଅଟକାଇଥିଲେ ଏହାପରେ ବ୍ଧ୍ବୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ